ତେବେ ସେମାନେ ନିକ ସହ ଜଣେ ଗାଇଡ୍ ନେବାକୁ ବାଧତାମ୍ଟଳକ କରାଯାଇଛି

ଏପରିକି ଓଡିଶା ପୋଲିସ ଉପରେ ତାଙ୍କର ବିଶ୍ୱାସ ନାହି ବୋଲି ସେ ଅଭିଯୋଗ କରିଛନ୍ତି

ଆଜି ଭାରତୀୟ ପୁରୁଷ ହକି ଦଳ ରୁଷକୁ ଭେଟିବ

ସୂଚନାଯୋଗ୍ୟ ପୂର୍ବରୁ ରି କାର୍ପେଟିଂ କାର୍ଯ୍ୟ ଆଜିଠାରୁ କରାଯିବ ବୋଲି ସ୍କିର କରାଯାଇଥିଲା

ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ ଏଥିରେ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ ଏହି ତିନିଦିନିଆ କାର୍ଯ୍ୟକ୍ରମରେ କେନ୍ଦ ସରକାରଙ୍କର ପ୍ରମ୍ରଖ ଯୋଜନା ସମ୍ପର୍କୀତ ମଲ୍ ି ମିଡିଆ ପ୍ରଦର୍ଶନୀର ଆୟୋଜନ କରାଯାଇଛି

ଏହି ଅବସରରେ ଦୁର୍ନୀତିମୁକ୍ତ ଓ ସ୍ୱ ସମାଜ ଗଠନ ପ୍ରତିଷ୍ଖା ନିମନ୍ତେ ବ୍ୟାପକ ସଚେତନତା ସୂଷ୍ ଉଦ୍ଦେଶ୍ୟରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲ

ଏହି ଯୁବତୀ ନବରଙ୍ଙପୁର ଜିଲ୍ଲାର ରାଇଘର ଓ ଉମରକୋଟ ଅଞ୍ଚଳର